ଶ୍ରୀଲଙ୍କାକୁ ବିକାଶ ପଥରେ ଆଗେଇ ନେବା ପାଇଁ ଭାରତ ସବୁମତେ ସହଯୋଗ କରିବାକୁ ସେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ରାଜପକ୍ଷେଙ୍କ ସହ ତାଙ୍କର ବୈଠକକୁ ଅତ୍ୟନ୍ତ ସଫଳ ବୋଲି ବର୍ଷନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଶକ୍ତିଶାଳୀ ଓ ସମୃଦ୍ଧ ଶ୍ରୀଲଙ୍କା କେବଳ ଭାରତ ପାଇଁ ନୁହେଁ ସମଗ୍ର ଭାରତୀୟ ମହାସାଗରୀୟ ଅଞ୍ଚଳ ପାଇଁ ହିତକାରୀ ହେବ ସେ କହିଛନ୍ତି ସନ୍ତାସବାଦର ମୁକାବିଲା ପାଇଁ ପାରସରିକ ସହଯୋଗକୁ ସୁଦୃତ୍ କରିବା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ଶ୍ରୀଲଙ୍କା ପୁଲିସ୍ ଅଫିସରମାନଙ୍କୁ ଭାରତର ବଡ଼ ବଡ଼ ଅନୁଷ୍ଠାନଗୁଡ଼ିକରେ ସନ୍ତାସବାଦର ମୁକାବିଲା ପାଇଁ ତାଲିମ୍ ଦିଆଯାଉଛି ସେ କହିଛନ୍ତି ଭାରତ ଏହାର 'ପଡ଼ୋଶୀ ଦେଶ ପ୍ରଥମେ' ନୀତି ଅନୁସାରେ ଶ୍ରୀଲଙ୍କା ସହ ଏହାର ସମ୍ପର୍କକୁ ଅଗ୍ରାଧିକାର ଦେଇଆସୁଛି ଶ୍ରୀ ମୋଦୀ କହିଚନ୍ତି ଶ୍ରୀଲଙ୍କା ସରକାର ଦେଶରେ ସମାନତା ନ୍ୟାୟ ଶାନ୍ତି ଓ ସମ୍ମାନ ପାଇଁ ତାମିଲମାନଙ୍କର ଆଶା ଓ ଆକାଂକ୍ଷାର ପୂରଣ ଲାଗି ବୁଝାମଣା ପ୍ରକ୍ରିୟାକୁ ଆଗକୁ ଆଗେଇ ନେବେ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେ ତାଙ୍କର ବିବୂଭିରେ କହିଛନ୍ତି ସେମାନଙ୍କ ମଧ୍ୟରେ ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ପ୍ରସଙ୍ଗ ଆଲୋଚନାରେ ମୁଖ୍ୟ ବିଷୟ ଭାବେ ସ୍ଥାନ ପାଇଥିଲା ସେ କହିଛନ୍ତି ଉଭୟ ନେତା ମସ୍ୟଜୀବୀମାନଙ୍କ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ଓ ଭାରତୀୟ ମହ୍ୟଜୀବୀମାନଙ୍କର ଜବତ କରାଯାଇଥିବା ଡଙ୍ଗାଗୁଡ଼ିକୁ ଭାରତକୁ ଫେରାଇ ଦେବା ପାଇଁ ଶ୍ରୀଲଙ୍କା ସରକାର ପଦକ୍ଷେପ ନେବେ ଶ୍ରୀ ଗୋତାବୟେ କହିଛନ୍ତି ଭାରତ ସହ ତାଙ୍କର ରହିଥିବା ଦ୍ୱିପକ୍ଷିୟ ସମ୍ପର୍କକୁ ସେ ଆହୁରି ଉଚ୍ଚସ୍ତରକୁ ନେଇଯିବେ ସେ ପୁଣି କହିଛନ୍ତି ନିରାପତ୍ତା କ୍ଷେତ୍ରରେ ଉଭୟ ଭାରତ ଓ ଶ୍ରୀଲଙ୍କା ଏକାଠି ମିଶି କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରି ଶ୍ରୀ ରାଜପକ୍ଷେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ତାଙ୍କ ସହ ଅନେକ ଦ୍ୱିପକ୍ଷିୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଶ୍ରୀ ଗୋତାବୟେଙ୍କର ଏହା ପ୍ରଥମ ବିଦେଶଗସ୍ତ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାକ୍ଷାତ କରିବେ ଏସ୍ଏଲ୍ ଜଏଣ୍ଟ ମିଲିଟାରୀ ଭାରତୀୟ ସେନା ବାହିନୀ ଓ ଶ୍ରୀଲଙ୍କା ସେନାବାହିନୀ ମଧ୍ୟରେ ଏକ ମିଳିତ ବାର୍ଷିକ ସମରାଭ୍ୟାସ ପାଇଁ ଶ୍ରୀଲଙ୍କା ସେନାବାହିନୀର ଏକ କର୍ଷିକେଣ୍ଟ ଭାରତ ଆସୁଛି ମିତ୍ର ଶକ୍ତି ଅଷ୍ଟମନାମକ ଏହି ସମରାଭ୍ୟାସ ପ୍ରଣେର କ୍ରମାଓଁ ରେଜିମେଙ୍କଠାରେ ଆସନ୍ତା ରବିବାରଠାରୁ ଆରମ୍ଭ ହେବ ଦୁଇ ଦେଶର ସେନାବାହିନୀ ମଧ୍ୟରେ ଥିବା ବୃଝାମଣା ଓ ସାମରିକ ସମ୍ପର୍କକ୍ ଆହରି ଉଚ୍ଚସ୍ତରକ୍ତ ନେଇଯିବା ଏହି ସମରାଭ୍ୟାସର ମିଳ ଲକ୍ଷ୍ୟ

ଆକାଶବାଣୀ ସହ ଏକ ସାକ୍ଷାତକାରରେ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଫିସର ବିନୟ କୁମାର ଚୁବେ କହିଛନ୍ତି ଆସନ୍ତାକାଲିର ମତଦାନ ପାଇଁ ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ଇତିମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆଜି ସନ୍ଧ୍ୟାରେ ଶେଷ ହୋଇଛି ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ କରାଯିବ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ସୋମବାର ରହିଛି

ଏହା ହେଉଛି ଷଷ୍ଠ ଡୋର୍ନିୟର ଏୟାର୍କ୍ରାପ୍ଟ ସ୍କ୍ୱାଡ୍ରନ୍ ଏହି ସ୍କ୍ୱାଡ୍ରନ୍ ଡୋର୍ନିୟର ଯୁଦ୍ଧ ବିମାନକୁ ବ୍ୟବହାର କରିବ ଡୋର୍ନିୟର ଯୁଦ୍ଧ ବିମାନ ହେଉଛି ଏକ ବହୁମୁଖୀ ଏସ୍ଆର୍ଏମ୍ଆର୍ ଯୁଦ୍ଧ ବିମାନ ଯାହାର ଦୁଇଟି ଟର୍ବୋପ୍ରପ୍ ଇଞ୍ଜିନ୍ ରହିଛି କାନ୍ପୁର ସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ୱ ଲିମିଟେଡ୍ ଏହାର ନିର୍ମାଣ କରିଥିଲା ନୌବାହିନୀ ଉପମୁଖ୍ୟ ଭାଇସ୍ ଆଡମିରାଲ୍ ଏମ୍ଏସ୍ ପାୱାର୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜାଭଡେକର ଏନ୍ସିଏମ୍ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ସରକାର ଜଳବାୟୁ ପରିବର୍ତ୍ତନ ଉପରେ ଜାତୀୟ କ୍ରିୟାନୁଷ୍ଠାନ ଯୋଜନା ଅଧୀନରେ ଏକ ଜାତୀୟ ସମୁଦ୍ରତଟ ମିଶନ୍ ସ୍ଥାପନ କରିବାକୁ ଚିନ୍ତା କର୍ଚ୍ଛନ୍ତି ଲୋକସଭାରେ ଏକ ପ୍ରଶ୍ୱର ଉତ୍ତର ଦେଇ ଶ୍ରୀ ଜାଭଡେକର କହିଛନ୍ତି ଜଳବାୟ ପରିବର୍ତ୍ତନର ସମ୍ବଦ୍ରତଟ ଓ ସାମ୍ବଦ୍ରିକ ପରିବେଶ ମୌଳିକ ଢାଞ୍ଚା ଏବଂ ତଟବର୍ତ୍ତୀ ଅଞ୍ଚଳ ଲୋକମାନଙ୍କ ଉପରେ ପଡ଼ିଥିବା ପ୍ରଭାବର ଅଧ୍ୟୟନ କରି ଏହାର ସମାଧାନ ପାଇଁ ଉପାୟମାନ ବାହାର କରିବ

ଜାଭଡେକର ସ୍କିମ୍ସ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାଭଡେକର କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ପ୍ରସାରଭାରତୀ ଲୋକମାନଙ୍କ ପାଖରେ ପହଞ୍ଚାଉଛି ବିଭିନ୍ନ ମନ୍ତ୍ରଣାଳୟ ସହ ସମନ୍ୱୟରେ ଏହି ଯୋଜନାଗୁଡ଼ିକ ବିଷୟରେ ଲୋକମାନଙ୍କୁ ଖବର ଦିଆଯାଉଛି ଲୋକସଭାରେ କିଛି ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜାଭଡେକର କହିଛନ୍ତି କେନ୍ଦ୍ର ସରକାରଙ୍କର ଯୋଜନା ଓ ନୀତିଗୁଡ଼ିକ ବିଷୟରେ ପ୍ରଚାର ଓ ପ୍ରସାର କାର୍ଯ୍ୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଏହାର ଗଣମାଧ୍ୟମ ଶାଖାଗୁଡ଼ିକ କରିଆରେ କରୁଛି ଏଲ୍ଏସ୍ ଆପରୋର୍ ବିଜେପି ଏମ୍ପି ପ୍ରଜ୍ଞା ସିଂହ ଠାକୁର ନାଥୁରାମ ଗୋଡ଼ସେ ଉପରେ ଦେଇଥିବା ତାଙ୍କର ମନ୍ତବ୍ୟ ପାଇଁ ଲୋକସଭାରେ ଆଜି କ୍ଷମତାପ୍ରାର୍ଥନା କରିଛନ୍ତି ମଧ୍ୟାହୁ ବିରତି ପରେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା' ପ୍ରଜ୍ଞା ସିଂହ ଠାକୁର ପୁନର୍ବାର ସଭାରେ ବିବୃଭି ଦେବେ ବୋଲି ବିଭିନ୍ନ ଦଳର ନେତାମାନଙ୍କ ମଧ୍ୟରେ ଏକ ବୈଠକରେ ନିଷ୍କଭି ନିଆଯାଇଥିଲା ବୋଲି କହିଥିଲେ ଏହାପରେ ପ୍ରଜ୍ଞାସିଂହ ଠାକୁର ଏକ ବିବୃତ୍ତି ଦେଇ ସ୍କେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ ବିଲ୍ ଉପରେ ଆଲୋଚନା ସମୟରେ ସେ ଗୋଡସେ ନାମ ନେଇନଥିଲେ କିମ୍ବା ଗୋଡସେକ୍ତ କଣେ ଦେଶପ୍ରେମୀ କହିନଥିଲେ ବୋଲି ଦର୍ଶାଇଥିଲେ

ଜିଲ୍ଲା ରିଜର୍ଭ ଗାର୍ଡ ଜିଲ୍ଲା ପୁଲିସ୍ ବାହିନୀ ଓ ଏକ ମହିଳା କମାଣ୍ଡୋ ଟିମ୍କୁ ନେଇ ଏକ ଦଳର ମିଳିତ କାର୍ଯ୍ୟାନୁଷାନରେ ସେହି ମାଓବାଦୀମାନଙ୍କୁ ଗିରଫ୍ କରାଯାଇଛି ଖୋକାଖୋଜି ବେଳେ ସେମାନଙ୍କୁ ଅରନପୁର ଅଞ୍ଚଳର ନହାଦି ଜଙ୍ଗଲରୁ ଗିରଫ୍ କରାଯାଇଥିଲା

ଗତ ଅକ୍ଟୋବର ମାସରୁ ଇରାକ୍ରେ ସରକାର ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହେବାଠାରୁ ଏହା ହେଉଛି ସବୁଠାରୁ ଭୟଙ୍କର ରକ୍ତପାତ

ତାହା ପୂର୍ବରୁ ନଜଫ୍ ସହରରେ ବିକ୍ଷୋଭକାରୀମାନେ ଇରାନୀୟ ବାଣିଜ୍ୟ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ

ଇରାକ୍ ସରକାର ଲେପୁନାଙ୍କ ଜେନେରାଲ୍ କାମିଲ୍ ଅଲ୍ ଶାମ୍ମାରୀଙ୍କୁ ବହିଷ୍କାର କରିଛନ୍ତି ଧି କର୍ ପ୍ରଦେଶରେ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଗୋଟିଏ ଦିନ ଆଗରୁ ତାଙ୍କୁ ନିଯୁକ୍ତ କରାଯାଇଥିଲା ନସିରିଆ ହେଉଛି ଧି କର୍ ପ୍ରଦେଶର ରାଜଧାନୀ ଦେଶର ଦକ୍ଷିଣ ଭାଗରେ ବିକ୍ଷୋଭ ପ୍ରଦର୍ଶନ ଦୃଷ୍ଟିରୁ ଇରାକ୍ ରାଜଧାନୀ ବାଗ୍ଦାଦରୁ ସୈନ୍ୟମାନଙ୍କୁ ସେଠାରେ ଶାନ୍ତି ସ୍ଥାପନ ପାଇଁ ପଠାଯାଇଛି

ଭାରତର ରାମକୁମାର ରାମନାଥନ ଓ ସୁମିତ ନାଗଲ ସେମାନଙ୍କର ପାକିସ୍ତାନୀ ପ୍ରତିପକ୍ଷଙ୍କୁ ଆଜି ନୁର୍ସୁଲତାନରେ ପରାସ୍ତ କରିଛନ୍ତି

ପାକିସ୍ତାନର ପ୍ରମୁଖ ଖେଳାଳିମାନେ ଏକ ନିରପ୍ରେକ୍ଷ ସ୍ଥାନରେ ମ୍ୟାଚ୍ କରାଯିବା ପାଇଁ ପ୍ରତିବାଦ କରି ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁନଥିବାରୁ ପାକିସ୍ତାନର ସେହି ଖେଳାଳିମାନେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କର୍ତ୍ତାହାନ୍ତି